ମନ୍ତୀ ପ୍ରଫୁଲ୍ କୁମାର ମଲ୍କିକ ଦୁଇଟି କିଲ୍କା ଦେବଗଡ଼ ଓ କେନ୍ଦୁଝର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ପ୍ରଚଳିତ ବ୍ୟବସ୍ଷା ଅନୁଯାୟୀ ଅଧ୍ୟକ୍ଷ ହେଉଥିବା ବିଧାୟକମାନେ ଏଶିକି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ

ଗତକାଲି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ମ ଅପିସ୍ରେ ଅନୁଷ୍ିତ ଏହି ସମୀକ୍ଷା ବୈଠକରେ ଟ୍ିନ୍ ସିଟିର ଆଇନଶୃଙ୍ଖଳା ସ୍ତିତି ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି

ଯୁକ୍ତ ତିନି ନାମଲେଖା ଯୁକ୍ତ ଦୁଇ ପାଠ୍ୟକ୍ରମର ପ୍ରଥମବର୍ଷରେ ବଳକା ସିଟ୍ରେ ନାମଲେଖା ଲାଗି ଗତକାଲି ଉଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଙ୍କପ୍ତି ପ୍ରକାଶ ପାଇଛି

ସେହିଭଳି ବନ୍ୟାରେ ଦୂଇଜଣ ନିଖୋଜ ଅଛନ୍ତି ବୋଲି ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ତେବେ ସାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି